ନଟୁ ଖେଳ ମାଧ୍ଧାକର୍ଷଶ ଶକ୍ତି ଓ ଗୁଲେଲ ଖେଳ କାଇନେଟିକ୍ ଏନର୍ଜି ବିଷୟରେ ଆମକୁ ଶିକ୍ଷା ଦେଇଥାଏ

କାର୍ଯ୍ୟକ୍ରମର ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ ଏହାର ଆଞ୍ଚଳିକ ଭାଷାନ୍ତର ପ୍ରସାରଣ କରିବ

ଭିଡ଼ିଓ କନ୍ଫରେନ୍କିଂ କରିଆରେ ବିଧାନସଭାକୁ ତାଙ୍କର ବିବୃତି ରଖି ମୁଖ୍ୟମନ୍ତୀ ତିନୋଟି ବିଷୟ ଉପରେ ଗୁର୍ତ୍ୱାରୋପ କରିଛନ୍ତି

ଅନ୍ୟ ପକ୍ଷରେ କେବିକେ ଅଞ୍ଚଳରେ କୃଷି ବିଶ୍ୱବିଦ୍ୟାଳୟ ସ୍ରାପନା ଦାବି ନେଇ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଙ ଆଜି ବିଧାନସଭାରେ ଉଠାଇଛନ୍ତି

ଏଥପାଇଁ ଜିଲ୍ଲାପାଳ ଓ କମିଶନରଙ୍କ ଅନୁମତି ନେବାକୁ ପଡ଼ିବ କରୋନାର ସମସ୍ତ ଗାଇଡ୍ଲାଇନ୍ ମାନି ଯାତ୍ରା ପରିବେଷଣ କରାଯିବ

ଅନ୍ଲାଇନ୍ ଟିକେଟ୍ ବ୍ୟବସ୍ଥା କରିବା ଏବଂ ଅଧିକରୁ ଅଧିକ ଟିକେଟ୍ କାଉଷ୍କର୍ କରିବାକୁ ଆୟୋଜକଙ୍କୁ ପରାମର୍ଶ ଦିଆଯାଇଛି

ଏଥିସହ ଆୟୋଜକମାନେ ସମ୍ପସଙ୍କୁ ମାସ୍କ ଯୋଗାଇଦେବାକୁ ଗାଇଡ୍ ଲାଇନ୍ରେ କୁହାଯାଇଛି

ପ୍ରଥମ ବର୍ଷ ପିଲାଙ୍କୁ ଶିକ୍ଷାନୁଷାନ ନ ଯିବାକୁ କୁଳପତି ଅନୁରୋଧ କରିଛନ୍ତି